ମୁଖ୍ୟମନ୍ତୀ ଟ୍ୱିଟ କରି କହିଛନ୍ତି ଉପରାଷ୍ଟପତି ଏମ୍ ଭେଙ୍କେୟା ନାଇଡୁ କରୋନା ସଂକ୍ରମିତ ହେବାର କାଶି ସେ ଚିନ୍ତିତ ତାଙ୍କର ଆଶ୍ବ ଆରୋଗ୍ୟ ଓ ଦୀର୍ଘ ଜୀବନ କାମନା କରୁଛି